ଅପରପକ୍ଷରେ ସୂର୍ଯ୍ୟପରାଗ ପାଇଁ ଆସନ୍ତାକାଲି ରାତିସାରା ପୁରୀ ଶ୍ରୀମନ୍ଦିର ଖୋଲା ରହିବ

ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ୱତନ୍ତ ନୀତିକାନ୍ତି ଅନୁଷ୍ତିତ ହେବ

ତେବେ ଦୁର୍ଘଟଣାସ୍ସୁଳରୁ ବସ୍ ଡ୍ରାଇଭର ଫେରାର ହୋଇଯାଇଛନ୍ତି

ଫାଷ୍ଟ ଟ୍ରାକ କୋର୍ଟରେ ମାମଲାର ଶୁଣାଣି ପାଇଁ ନିବେଦନ କରାଯାଇଛି

ରାଉତାଳିଆପାଟରେ ଘର ସହ ସ୍କୁଲ ପାଚେରୀ ଭାଙ୍ଗିଥିଲେ

ଆଉଜଣେ ଶିକାରୀ ଫେରାର ହୋଇଯାଇଛି

ସେମାନଙ୍କ ବାଇକଗୁଡିକୁ ମଧ୍ଧ ପୋଲିସ ଜବତ କରିଛି

ଏହି ଟ୍ରକଟି ସମ୍ମଲପୁରରୁ କଲିକତା ଅଭିମୁଖେ ଯାଉଥିଲା

ପୋଲିସଅଧିକାରୀ ଟ୍ରକଟିକୁ ଜବତ କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି

ଆସନ୍ତାକାଲିଠାରୁ କେନ୍ଦୁଝର ସୁନ୍ଦରଗଡ ଓ ମୟରଭଞାରେ ବର୍ଷା ହେବ